ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ

ଏଥିସହ ସହରର ନାଳନର୍ଦ୍ଦମା ପାଇଁ ଟ୍ରିଟ୍ମେଣ୍ ପ୍ଲାଣ୍ ବସାଇବାକୁ ମଧ୍ଧ କୁହାଯାଇଛି

ତେବେ ଯେଉଁ ବରିଷ୍ ଅବସରପ୍ରାପ୍ତ ଅଧିକାରୀଙ୍କ ପେନ୍ସନ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି

ଏହାପରେ ଏହା ଉତ୍ତର ପଣ୍କିମ ଦିଗକୁ ଗତିକରିବା ସମ୍ଭାବନା ରହିଛି

ଏହି ସମୟରେ ମହ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି